ତେବେ ଆଗାମୀ ଆର୍ଥିକ ବର୍ଷ ପରିସ୍ସିତିରେ ସ୍ୱଧାର ଆସିବ ବୋଲି ରିପୋର୍ଟରେ ଆନୁମାନ କରାଯାଇଛି

କୋଟିଆକୁ ନେଇ ଆନ୍ଧ୍ରପ୍ରଦେଶ କରୁଥିବା ଦାବି ଅମୂଳକ ବୋଲି ଶ୍ରୀ ନାଏକ ତାଙ୍କ ଚିଠିରେ ଉଲ୍କେଖ କରିଛନ୍ତି

ବର୍ଉମାନ ଏସଓପି ଅନୁଯାୟୀ ସ୍କୁଲ୍ ଚାଲିଛି

ହାଟ ମଲ୍ ଓ ବିଭିନ୍ନ ଦୋକାନଗୁଡ଼ିକ ଉପରେ ନଜର ରଖାଯାଇଛି ସ୍ୱତନ୍ତ ଦଳ ଏହି ସବୁ ଭିଡ଼ କାଗା ଉପରେ ନକର ରଖିବ ଆବଶ୍ୟକ ପଡ଼ିଲେ ମାମଲା ମଧ୍ଧ ରୁକୁ ହେବ କିଛି ରାକ୍ୟରେ କରୋନା ସଂକ୍ରମଣ ବତୁଥିବା ବେଳେସରକାର ରାଜ୍ୟବାସୀଙ୍କୁ ସଚେତନ କରାଇଛନ୍ତି

ସେହିପରି ଭାରତରେ ପ୍ରସ୍ତତ ଟିକା ସୁରକ୍ଷିତ ଓ ନିରାପଦ

ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ମୋଦି ଲୋକମାନଙ୍କୁ ସେମାନଙ୍କର ମତାମତ ଜଶାଇବାକୁ ନିବେଦନ କରିଛନ୍ତି

ଲୋକମାନେ 'ନମୋ ଆପ୍' କିମ୍ମା 'ମାଇଁ ଗଭ୍ ଓପନ୍ ଫୋରମ୍ରେ ସେମାନଙ୍କର ମତାମତ ଦେଇପାରିବେ

ଅଭିଯୋଗ ପରେ ପୁଲିସ୍ ଘଟଶାର ତଦନ୍ତ ଆର ଆଶ୍ରମ ପାଖରେ ପୁଲିସ ମୁତୟନ ହୋଇଛନ୍ତି

ତାଙ୍କୁ ମଧ୍ଧ ସେତେବେଳେ ଫୋନ୍ରେ ହତ୍ୟା ଧମକ ଆସିଥିଲା

ଯବାନଙ୍କ ଗୋଡ଼ରେ ଗୁରୁତର ଆଘାତ ଲାଗିଥିବାବେଳେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି

ଏହି ଦଳ ନିକଟସ୍ଛ ଗାଁକୁ ପରିଦର୍ଶନରେ ମଧ୍ଧ ଯାଇଥିଲେ ଅଭୟାରଣ୍ୟ ଆଖପାଖ ଅଅଳରେ ଗୃହପାଳିତ ପଶୁଙ୍ଙୁ ଟିକାକରଣ ଖୁବ୍ଶୀଘ୍ର ସାରିବା ପାଇଁ ସେମାନେ ପ୍ରାଶୀସମ୍ମଦ ବିଭାଗକୁ ପରାମର୍ଶ ଦେଇଛନ୍ତି